ଏହା ସହିତ ଆକିଠାରୁ ସମଗ୍ର ଦେଶରେ ଆଦର୍ଶ ନିର୍ବାଚନ ଆଚରଣ ବିଧି ମଧ୍ଧ ଲାଗୁ ହୋଇଯାଇଛି

ଏହିସବୁ ରାଜ୍ୟରେ ଲୋକସଭା ଓ ବିଧାନସଭା ପାଇଁ ଏକସଙେ ମତଦାନ କରାଯିବ

ଏହାପରେ ମାଲକାନଗିରି ଥାନାରେ ଉପ କାରାଗାର କର୍ତୂପକ୍ଷ ଏକ ଏତଲା ଦେଇଥିଲେ

ତେବେ ଏହି ସମୟରେ ଦିନବେଳା ଅପେକ୍ଷା ରାତିର ତାପମାତ୍ରା କମ୍ ରହିପାରେ ବୋଲି ପାଶିପାଗ କେନ୍ଦ୍ର ଅନୁମାନ କରିଛି